ପରେ ସମବାୟ ବିଭାଗର ଅତିରିକ୍ତ ଖର୍ଚ ଦାବି ଉପରେ ଆଲୋଚନା ହୋଇଥିଲା

ବସ୍ ଚଳାଚଳ ବନ୍ଦ ଦୁଇ ବସ୍ ମାଲିକ ସଂଘ ମଧ୍ଧରେ ବିବାଦ ଯୋଗୁଁ ଆଜି ପୁରୀରୁ ଭୁବନେଶ୍ୱର ଓ କଟକ ଅଭିମୁଖେ ବସ୍ ଚଳାଚଳ ବନ୍ଦ ରହିଛି

ପୁରୀ ବସ୍ ମାଲିକ ସଂଘର କେତେକ ବସ୍କୁ ଭୁବନେଶ୍ୱରରେ ଅଟକ ରଖାଯାଇଛି ସେହିପରି ଭୁବନେଶ୍ୱରର କେତେକ ବସ୍କୁ ମଧ୍ଧ ପୁରୀରେ ଅଟକ ରଖାଯାଇଛି ଫଳରେ ବିବାଦ ଉଗ୍ରର୍ପ ଧାରଣ କରିଛି

ସରକାର ଏଥିରେ ହସ୍ତଷେପ କରି ବିବାଦର ସମାଧାନ କରିବାକୁ ଦାବି ହେଉଛି

ଗାଧୋଉଥିବା ବେଳେ ଗୋଡ଼ ଖସିଯିବାର୍ ଜଣେ ପଣେ ଜଣେ ସମସେ ପାଶିରେ ବୁଡ଼ିଯାଇଥିଲେ

ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି

ଏଥିରେ ଅନ୍ୟ ଦୁଇଜଣ ଗୁରୁତର ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିସ୍ାଳୟରେ ଭର୍ତି କରାଯାଇଛି